ରାକ୍ୟ ନିର୍ବାଚନ ସଂସ୍ତା ନିରାପତ୍ତା ବାହିନୀ ଏବଂ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ନିର୍ବାଚନ ଅଧିକାରୀମାନଙ୍କ ଭ୍ରମିକାକୁ ସେ ପ୍ରଶଂସା କରିଛନ୍ତି

କାଳିଆ ଯୋକନାରେ ଚାଷୀମାନେ ସାମିଲ ହୋଇଥିବାରୁ ସେ ଖୁସି ବୋଲି କହିଛନ୍ତି

ରକ୍ତଦାନ ଚକ୍ଷୁଚିକିସା ଶିବିର ଓ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ସହାୟତା କରି ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ